ରେପୋରେଟ୍ ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟିରେ ସର୍ବସନ୍ମତ ରାୟ ପ୍ରକାଶ ପାଇଥିଲା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ମୁଦ୍ରାସ୍କୀତି ହାର ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଉଚ୍ଚରେ ରହିବ ବୋଲି ଅନୁମାନ କରାଯାଉଛି ଓ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରେ ହ୍ରାସ ଘଟିବାର ସମ୍ଭାବନା ଅଛି

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ ବର୍ତ୍ତମାନ ପାଇଁ କୌଣସି କଠୋର ନୀତି ଗ୍ରହଣ କରିବ ନାହିଁ ଏଥିସହିତ ମୁଦ୍ରାସ୍କୀତି ଯେପରି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ନ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ

ସେ କହିଛନ୍ତି ଆନ୍ତର୍ଜାତିକ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ତର ଥିବା ମୁଦ୍ରାନୀତି କମିଟିର ସମୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ବିଶ୍ୱର ବହୁ ବଡ଼ବଡ଼ ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଇଛି ଯେତେବେଳେ କି ମେ ଓ କୁନ୍ ମାସରେ ସେଗୁଡ଼ିକର ଅଭିବୃଦ୍ଧି ହାରରେ କିଛି ପରିମାଣରେ ଉନ୍ନତି ପରିଲକ୍ଷିତ ହୋଇଥିଲା ତେବେ ମୁଦ୍ରାନୀତି କମିଟିର କହିବା ଅନୁସାରେ ଆନ୍ତର୍ଜାତିକ ବକାରଗୁଡ଼ିକରେ ପରିସ୍ଥିତି ସକାରାତ୍ମକ ରହିଥିବାର ଜଣାପଡ଼ିଛି

ସେ କହିଛନ୍ତି ଦେଶର ଅର୍ଥନୈତିକ ଅବସ୍ଥାରେ ମନ୍ଥରତା ଓ ମୁଦ୍ରାସ୍କୀତିକୁ ବିଚାରକୁ ନେଇ କୌଣସି ପ୍ରକାରର ପ୍ରତିକୃଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ମୁଖ୍ୟ ସୁଧହାରଗୁଡ଼ିକୁ ଅପରିବର୍ତ୍ତିତ ରଖିଛି ଅର୍ଥନୀତିକୁ ପୁନର୍ବାର ଅଭିବୃଦ୍ଧି ପଥକୁ ଆଣିବା ଲାଗି ମୁଦ୍ରାସ୍କୀତି ହାରକୁ କିଭଳି କମ୍ ରଖାଯାଇ ପାରିବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ସର୍ବଦା ସତର୍କତା ଗ୍ରହଣ କରିଆସୁଛି ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ଶିକ୍ଷାନୀତି ଅଧୀନରେ ଉଚ୍ଚଶିକ୍ଷାରେ ପରିବର୍ଭନ ମୂଳକ ସଂସ୍କାର ସଂକ୍ରାନ୍ତ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ଦେବେ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏହି କାର୍ଯ୍ୟକ୍ରମକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି

ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ନମ୍ରନା ପରୀକ୍ଷା କରି ଆଉ ଏକ ସଫଳତା ହାସଲ କରିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି କୋଭିଡ୍ ସଂକ୍ରମଣ ଆରୟରୁ ଦୈନିକ ଶହେଟିରୁ କମ୍ ନମୁନା ପରୀକ୍ଷା କରାଯାଉଥିଲା

ଏଥିସହିତ ପାରମ୍ପରିକ ରୋଗ ନିର୍ ପଣ୍ଧତିକୁ ମଧ୍ୟ ପ୍ରୟୋଗ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି

କିଶାନ୍ ଟ୍ରେନ୍ରେ ଫଳ ଓ ପନିପରିବାମାନ ପଠାଯିବ ଓ ଏହା ବିଭିନ୍ନ ଷ୍ଟେସନ୍ରେ ମଧ୍ୟ ରହି ରହି ଯିବ ସେହି ଷ୍ଟେସନ୍ଗୁଡ଼ିକରେ ସାମଗ୍ରୀ ଚଢ଼ାଉତରା ହେବ ଯେଉଁସବୁ ଷ୍ଟେସନ୍ରେ ଏହି ଟ୍ରେନ୍ ଅଟକିବ ସେଗୁଡ଼ିକ ମଧ୍ୟରେ ନାଶିକ୍ ରୋଡ୍ ମାନ୍ମାଡ୍ ଜଲଗାଓଁ ଭୂଷାବଳ ଦୁରହାନ୍ପୁର ଖଣ୍ଡୱା ଇତାର୍ସି ଜବଲପୁର ସତ୍ନା କାଟନୀ ମାଣିକପୁର ପ୍ରୟାଗରାଜ ଛେଓକି ଦିନ୍ଦୟାଲ୍ ଉପାଧ୍ୟାୟ ନଗର ଓ ବକ୍କାର ରହିଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ରେଳମନ୍ତ୍ରୀ ପୀୟୃଷ ଗୋଏଲ୍ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଟ୍ରେନ୍ର ଶୁଭାରମ୍ଭ କରିବେ

ଆଜି ବଡ଼ିଭୋରୁ ହସ୍କିଟାଲରେ ନିଆଁ ଲାଗିଯାଇଥିଲା

ନିଆଁ ଲିଭାଇବା ପାଇଁ ବହୁ ଦମକଳକୁ ସେଠାକୁ ପଠାଯାଇଥିଲା ଅନେକ ସଂକ୍ରମିତ ବ୍ୟକ୍ତିଙ୍କୁ ପୋଲିସ୍ ଓ ଅଗ୍ରିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ଅହନ୍ମଦାବାଦ ପୋଲିସ୍ ଶ୍ରେୟ ହସିଟାଲ୍ ନିର୍ଦ୍ଦେଶକ ଭରତ ମହନ୍ତଙ୍କୁ ଗିରଫ କରିଛି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ହସ୍କିଟାଲର ଆଇସିୟୁ ୟୁନିଟ୍ରେ ଏହି ଅଗ୍ନିକାଣ୍ଡ ଘଟିଛି ଅଗ୍ନିକାଣ୍ଡ ବିଦ୍ୟୁତ୍ ସରବରାହ ଜନିତ ତ୍ରଟି ଯୋଗୁଁ ଘଟିଥିବାର ଆଶଙ୍କା କରାଯାଉଛି ଦୁଇଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ୟପକ୍ଷରେ ପୋଲିସ୍ ଓ ଫୋରେନ୍ସିକ୍ ବିଭାଗ କର୍ମଚାରୀମାନେ ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଛନ୍ତି ପ୍ରଧାନ ସ୍ୱାସ୍ଥ୍ୟ ସଚିବ ଡକ୍ଟର ଜୟନ୍ତୀ ରବି ଓ ଅହନ୍ମଦାବାଦ ପୌର କମିଶନର୍ ମୁକେଶ କୁମାର ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଯାଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ବିକ୍କୟ ରୁପାନୀ ଅଗ୍ନିକାଶ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଅଗ୍ନିକାଶ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଶୋକବ୍ୟକ୍ତ କରିବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଃଖଦ ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ଅହମ୍ମଦାବାଦ ମେୟର ବୈଜଳ ପଟେଲଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ବିଷୟରେ ପୁଙ୍ଗାନୁପୁଙ୍ଗ ତଥ୍ୟ ସଂଗ୍ରହ କରିଛନ୍ତି ଅଗ୍ନିକାଣ୍ଡର ଶିକାର ହୋଇଥିବା ଲୋକମାନଙ୍କ ପରିବାରକୁ ରାଜ୍ୟ ସରକାର ଯଥାସମ୍ଭବ ସହାୟତା ପ୍ରଦାନ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି

ବୟନଶିଳ୍ପ ମନ୍ତ୍ରୀ ସ୍କୁତି ଇରାନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ଏହି କାଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଅନୁଷ୍ଠିତ ହେବ

ହସ୍ତତ୍ତ ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଅବଦାନ ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇବା